ଫିଟ୍ ଇଣ୍ଡିଆ ମୁମେଣ୍ଟର ପ୍ରଥମ ବାର୍ଷିକୀ ପାଳନ ଉପଲକ୍ଷେ ଏହି କଥାବାର୍ତ୍ତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସୁସ୍ଥ ରହିବାକୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ସୁସ୍ଥ ରହିବା ଏକ କଷ୍ଟକର କାର୍ଯ୍ୟ ନୁହେଁ ଏହାକୁ ଦୈନନ୍ଦିନ ଜୀବନରେ ଏକ ଅଭ୍ୟାସରେ ପରିଣତ କରାଯାଇପାରିବ ପ୍ରତ୍ୟହ ଅଧଘକ୍ଷା ବ୍ୟାୟାମ କରି ଆମେ ନିଜକୁ ସୁସ୍ଥ ରଖିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ବିରାଟ କୋହଲି ଆକାକ୍ଷା ଆଶିକ ଓ ମିଲିନ୍ଦ ସୁମନଙ୍କ ଭଳି କ୍ରୀଡାବିତ୍ ଓ ମଡେଲମାନଙ୍କ ସହ ବାର୍ତ୍ତାଳାପ ପରିଛନ୍ତି ବିରାଟ କୋହଲି ଭାରତୀୟ କ୍ରିକେଟ ଦଳର କ୍ୟାପ୍ଟେନ୍ ଓ ଆକାଂକ୍ଷା କାଶ୍ମୀରର ଫୁଟବଲ ଖେଳାଳି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର ଅନେକ ଦେଶରେ ସୁସ୍ଥ ରହିବା ପାଇଁ ଫିଟ୍ନେସ୍ ଅଭିଯାନମାନ ଚାଲିଛି ଶ୍ରୀ ମୋଦି ଦିବ୍ୟାଙ୍ଗ ଅଲମ୍ପିକ୍ କ୍ରୀଡ଼ାବିତ୍ ଦେବେନ୍ଦ୍ର ଝରଝରିଆଙ୍କ ସହ ବାର୍ତ୍ତାଳାପ କରିଛନ୍ତି ଦେବେନ୍ଦ୍ର ଝରଝରିଆ ଦିବ୍ୟାଙ୍ଗ ଅଲମ୍ପିକ୍ନରେ ସ୍ପର୍ଣ୍ଣପଦକ ବିଜୟୀ ହୋଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଶାରିରୀକ ସ୍ୱାସ୍ଥ୍ୟ ସଙ୍ଗେ ସଙ୍ଗେ ମାନସିକ ସ୍ପାସ୍ଥ୍ୟର ମଧ୍ୟ ଆମକୁ ଯତ୍ନ ନେବାକୁ ହେବ ସେ କହିଛନ୍ତି ସୁସ୍ଥ ରହିବା ସଫକ୍ରାନ୍ତରେ ଦେଶରେ ସଚେତନତା ବୃଦ୍ଧି ପାଇଛି ଅଷ୍ଟ୍ରେଲିଆ ଜର୍ମାନୀ ବ୍ରିଟେନ୍ ଓ ଆମେରିକା ଭଳି ଦେଶଗୁଡ଼ିକରେ ଫିଟ୍ନେସ୍ ଅଭିଯାନମାନ ଆରମ୍ଭ ହୋଇସାରିଛି ଶ୍ରୀ ମୋଦୀ କହିଛନ୍ତି ସାଧାରଣତଃ ପିତାମାତାମାନେ ଆମମାନଙ୍କୁ ଭଲ ଅଭ୍ୟାସରେ ପକାଇଥାନ୍ତି କିନ୍ତୁ ସୁସ୍ଥ ରହିବା ପାଇଁ ଦେଶର ଯୁବପୀଢ଼ି ବର୍ତ୍ତମାନ ସେମାନଙ୍କର ପିତାମାତାମାନଙ୍କୁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ଶିଖାଉଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ବ୍ୟାୟାମ ଦୌଡ଼ିବା ପୁଷ୍ଟିକର ଖାଦ୍ୟ ଖାଇବା ଓ ସନ୍ତରଣ କରିବା ଭଳି ଅଭ୍ୟାସ ଦ୍ୱାରା ଆମେ ନିଜକୁ ସୁସ୍ଥ ରଖିପାରିବା ଫିଟ୍ ଇଣ୍ଡିଆ ମୁଭ୍ମେଷ୍ଟର ସୁଫଳ କୋବିଡ୍ ନାଇଣ୍ଟିନ୍ ସମୟରେ ଦେଖିବାକୁ ମିଳିଛି

କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଯେଉଁମାନେ ସେମାନଙ୍କର କାମଧନ୍ଦା ହରାଇଛନ୍ତି ସେମାନେ ଏହି ରଣ ପାଇପାରିବେ ଋଣ ମଞ୍ଜୁରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଋଣ ଆବେଦନଗୁଡ଼ିକୁ ସିଧାସଳଖ ବ୍ୟାଙ୍କ୍ ଶାଖାଗୁଡ଼ିକୁ ପଠାଇ ଦିଆଯିବାକୁ ନିଷ୍କଭି ନିଆଯାଇଛି ମନ୍ତ୍ରଣାଳୟ କହିଛି ଏହାଦ୍ୱାରା ଅଧିକ ଲୋକଙ୍କୁ ରଣ ଦିଆଯାଇ ପାରିବ ଓ ଋଣ ପ୍ରଦାନ ପାଇଁ ଲାଗୁଥିବା ସମୟକୁ କମ୍ କରାଯାଇପାରିବ ଏହି ପ୍ରକ୍ରିୟାକୁ ଆହୁରି ଅଧିକ ସାବଲୀଳ କରିବା ପାଇଁ ଏକ ସପ୍ଟଓ୍ୱେୟାର୍ ବିକାଶ କରାଯାଇଛି

ମନ୍ତ୍ରଣାଳୟ କହିଛି ଏହିସବୁ ପଦକ୍ଷେପ ଦ୍ୱାରା ପିଏମ୍ ସ୍ୱନିଧି ଯୋଜନା ତ୍ୱରାନ୍ଧିତ ହେବାର ଆଶା କରାଯାଉଛି ତୋମାର ଫାର୍ମ ବିଲ୍ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଆଇନ୍ରେ ପରିବର୍ତ୍ତନ ବିନା କୃଷକମାନଙ୍କର କଲ୍ୟାଣ କେବେ ସମ୍ଭବ ନୁହେଁ ସେ କହିଛନ୍ତି ପାର୍ଲ୍ୟାମେଣ୍ଟରେ ପାସ୍ ହୋଇଥିବା କୃଷି ସମ୍ପନ୍ଧୀୟ ବିଲ୍ଗୁଡ଼ିକ କୃଷି କ୍ଷେତ୍ରରେ ବିପ୍ଲବ ଆଣିଦେବ ଏକ ସମ୍ଭାଦ ସଂସ୍ଥାକୁ ସାକ୍ଷାତ୍କାର ଦେଇ ଶ୍ରୀ ତୋମର କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ବିଷୟରେ ନୂଆ ଆଇନ୍ରେ କୌଣସି ଉଲ୍ଲେଖ କରାଯାଇନାହିଁ

ସେ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବଦା କେନ୍ଦ୍ର ସରକାରଙ୍କ ପ୍ରଶାସନିକ ନିଷ୍ପଭି ଭାବେ ରହିଛି ଓ ଆଗକୁ ମଧ୍ୟ ରହିବ

ମନ୍ତ୍ରୀ କହିଛନ୍ତି ନୂଆ କୃଷି ବିଲ୍ଗୁଡ଼ିକ କୃଷକମାନଙ୍କୁ ସ୍ୱାଧୀନତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଗୁଡ଼ିକର ମଣ୍ଡି ବାହାରେ ବିକ୍ରୟ ପାଇଁ ଦ୍ୱାର ଖୋଲିଦେବ ଏଥିପାଇଁ ସେମାନଙ୍କୁ ସେମାନଙ୍କର ମନଲାଖି ମୂଲ୍ୟ ମିଳିବ

ମନ୍ତ୍ରୀ କହିଛନ୍ତି ନୂଆ ଆଇନ୍ କୃଷକମାନଙ୍କୁ ଉଚିତ୍ ମୂଲ୍ୟ ପାଇବାକୁ ନିଶ୍ଚିତ କରିବ ଓ ସେମାନଙ୍କର ଉନ୍ନତିରେ ସାହାଯ୍ୟ କରିବ

କିନ୍ତୁ ବିରୋଧୀଦଳମାନେ ସେଗୁଡ଼ିକ ଉପରେ ପ୍ରଶ୍ମବାଚୀ ଉଠାଉଛନ୍ତି

ମନ୍ତ୍ରଣାଳୟ କହିଛି କୋଭିଡର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ଫଳପ୍ରଦ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି

ସିଆଇସିଏ ମିଟିଂ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସିଆଇସିଏ ବୈଦେଶିକ ମନ୍ତ୍ରୀମାନଙ୍କ ସ୍ୱତନ୍ତ ବୈଠକରେ ଆଜି ଅଂଶଗ୍ରହଣ କରିଛନ୍ତି ଏସିଆ ଅଞ୍ଚଳର ସୁରକ୍ଷା ପାଇଁ ବହୁ ରାଷ୍ଟ୍ରୀୟ ସହଯୋଗ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ବୈଠକ ସଂକ୍ରାନ୍ତରେ କିଛି ଟ୍ପିଟ୍ ବାର୍ତ୍ତାରେ ସେ କହିଛନ୍ତି ବର୍ତ୍ତମାନ ସମୟରେ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି କୋବିଡ୍ ନାଇଷ୍ଟିନ୍ର ମୁକାବିଲାରେ ଆନ୍ତର୍ଜାତିକ ସହଯୋଗରେ ଭାରତର ଅନେକ ଅବଦାନ ରହିଛି ବୋଲି ଶ୍ରୀ ଜୟଶଙ୍କର ଉଲ୍ଲେଖ କରିଛନ୍ତି ସେ ଭାରତ ମଧ୍ୟ ଏସିଆ ସହଯୋଗ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହଯୋଗ ସଂକ୍ରାନ୍ତରେ ମଧ୍ୟ ଉଲ୍ଲ୍ଖେ କରିଛନ୍ତି ସନ୍ତାସବାଦର ମୂଳୋର୍ପାଟନ ପାଇଁ ସାମୁହିକ ଉଦ୍ୟମର ଆବଶ୍ୟକତା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି

ଇଣ୍ଡୋ ପାକ୍ ପାକିସ୍ତାନ ଭାରତ ବିରୁଦ୍ଧରେ ଅପପ୍ରଚାର କରୁଥିବାରୁ ଭାରତ ତାହାର ତୀବ୍ ସମାଲୋଚନା କରିଛି ପାକିସ୍ତାନ ଏଥିପାଇଁ ବିଭିନ୍ନ ମଞ୍ଚର ଅପବ୍ୟବହାର କରୁଛି ଭାରତ କହିଛି ଜାମ୍ଗୁ କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଓ ଭବିଷ୍ୟତରେ ମଧ୍ୟ ରହିବ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହେମୁଦ୍ କୁରେଶିଙ୍କ ମନ୍ତବ୍ୟ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଭାରତ କହିଛି ଏହାର ଆଭ୍ୟନ୍ତରୀଣ ବ୍ୟାପାର ସଂକ୍ରାନ୍ତରେ ମନ୍ତବ୍ୟ ଦେବାକୁ ପାକିସ୍ତାନର କୌଣସି ହକ୍ ନାହିଁ ଆଜିର ଏହି ମନ୍ତବ୍ୟ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା କ୍ଷେତ୍ରରେ ଘୋର ହସ୍ତକ୍ଷେପ ବୋଲି ଭାରତ ବିବେଚନା କରୁଛି ପାକିସ୍ତାନ ସର୍ବଦା ଆନ୍ତର୍ଜାତିକ ସନ୍ତାସବାଦର ମୁଖ୍ୟ କେନ୍ଦ୍ର ରହିଆସିଛି ଓ ଏଠାରେ ସନ୍ତାସବାଦୀ କାର୍ଯ୍ୟକଳାପ ଚଳାଇ ଆସୁଛି ବୋଲି ଭାରତ ଦୋଷାରୋପ କରିଛି ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ଭାରତ ପାକିସ୍ତାନକୁ ଚେତାବନୀ ଦେଇଛି ଏହା ହେଲେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ କଥାବାର୍ତ୍ତା ସମ୍ଭବ ହେବ ବୋଲି ଭାରତ କହିଛି